ଏହି ମାମଲା ପ୍ରଥମେ ଉଚ୍ଚ ନ୍ୟାୟାଳୟ ଏବଂ ପରେ ସର୍ବୋଚ ନ୍ୟାୟାଳୟରେ ବିଚାର ପାଇଁ ପହଞିଥିଲା

ଏ ନେଇ ମଧ୍ଧପ୍ରଦେଶ ସରକାରଙ୍କୁ ଅନୁରୋଧ କରାଯିବା ପରେ ସେଠାକାର ଦୁଇଟି ଦଳ ଆସନ୍ତା ଦୁଇ ତିନି ଦିନ ମଧ୍ଘରେ ଆସି ପହଞ୍ଚିବେ ବୋଲି ଜଶାପଡ଼ିଛି

ପୁରୁଷୋଉମପୁର ଥାନା ପୁଲିସ୍ ଓ ଅଗ୍ନିସମ କର୍ମଚାରୀମାନେ ଗାଁଠାରୁ କିଛି ଦୂରରୁ ସାନ ଭାଇର ମୃତ ଦେହ ଉଦ୍ଧାର କରିଥିବା ବେଳେ ବଡ଼ ଭାଇର ମୃତ ଦେହ ଏଯାବତ୍ ମିଳିପାରି ନାହିଁ